ପିଏମ୍ କଚ୍ଛ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଗସ୍ତ କରି କଚ୍ଚଠାରେ ବିଭିନ୍ନ ଉନ୍ନୟନମଳକ ପ୍ରକଚ୍ଚର ଶିଳାନ୍ୟାସ କରିବେ ଏହି ପ୍ରକଳ୍ପଗ୍ରଡିକ ହେଉଛି ଡିସାଲିନେସନ୍ ବା ସମୁଦ୍ର ଜଳକୁ ମଧୁର ଜଳରେ ପରିଣତ କରିବା ପ୍ଲାଷ୍ଟ୍ର ହାଇବ୍ରିଡ୍ ଅକ୍ଷୟ ଶକ୍ତି ପାର୍କ ଏବଂ ସମ୍ପୁର୍ଣ୍ଣ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଓ ପ୍ୟାକିଂ ପ୍ଲାଷ୍ଟ୍ କଚ୍ଚର ମାଣ୍ଡଭିଠାରେ ଆରମ୍ଭ ହେବାକୁ ଥିବା ଏହି ଡିସାଲିନେସନ୍ ପ୍ଲାଷ୍ଟ୍ ମାଧ୍ୟମରେ ଗୁଜରାଟ ସମ୍ବଦ୍ରଜଳକ୍ ପାନୀୟ ଜଳରେ ପରିଣତ କରିବାର ଏକ ଉଲ୍ଲେଖନୀୟ ପଦକ୍ଷେପ ନେବାକ୍ ଯାଉଛି

ଏଥିସହ ଦେଶରେ ନିରନ୍ତର ଏବଂ ସ୍କୁଲଭ ଜଳ ଅମଳ ପ୍ରକଳ୍ପ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଛି

ଏଥିସହ ବଳକା ଜଳକୁ ବଚାଉ ରାପର ଓ ଗାନ୍ଧୀଧାମ ଆଦି ଜିଲ୍ଲାକୁ ଯୋଗାଇ ଦିଆଯିବ ଗୁଜରାଟର ଦହେଜ ଦ୍ୱାରକା ଘୋଘା ଭାବନଗର ଏବଂ ଗିର୍ ସୋମନାଥଠାରେ ମଧ୍ୟ ଏଭଳି ଡିସାଲିନେସନ୍ ପ୍ଲାଷ୍ଟ୍ ପ୍ରତିଷ୍ଠା କରାଯିବାକୁ ଯୋଜନା ରହିଛି ଗୁଜରାଟର କଚ୍ଛ ଜିଲ୍ଲାର ବିଘାକୋଟ୍ ଗ୍ରାମ ନିକଟରେ ହାଇବ୍ରିଡ୍ ଅକ୍ଷୟ ଶକ୍ତି ପାର୍କ ବିଶ୍ୱର ସର୍ବବୃହତ୍ ଅକ୍ଷୟ ଶକ୍ତି ଉତ୍ପାଦନ ପାର୍କ ହେବ

ପ୍ରଧାନମନ୍ତ୍ରୀ ମଧ୍ୟ କଚ୍ଚର ଅଞ୍ଜାରସ୍ଥିତ ଶରଦ୍ ଡାଇରୀରେ ଏକ ସମ୍ପୁର୍ଣ୍ଣ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଓ ପ୍ୟାକିଂ ପ୍ଲାଷ୍ଟ୍ର ଭିଭିପ୍ରସ୍ତର ସ୍ଥାପନ କରିବେ

କଚ୍ଚ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରସିଦ୍ଧ ଧବଳ ଲବଣ ପ୍ରାନ୍ତର ମଧ୍ୟ ପରିଦର୍ଶନ କରିବେ ରବିଶଙ୍କର ପ୍ରସାଦ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଚ୍ଚନ୍ତି କୃଷିକ୍ଷେତ୍ରକୁ ନେଇ ବିରୋଧୀ ଦଳଗୁଡ଼ିକ ଦୋମୁହାଁ ନୀତି ପୋଷଣ କରୁଛନ୍ତି ନୃତନ କୃଷି ଆଇନ୍ ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ଶ୍ରୀ ପ୍ରସାଦ ଗତକାଲି ପାଟନାର ବଖତିଆରପୁରଠାରେ କିସାନ୍ ଚୌପାଲ୍ ଆରମ୍ଭ କରିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରସାଦ କହିଛନ୍ତି ସମଗ୍ର ଦେଶରେ ଲଗାତାର ଭାବେ ବିଭିନ୍ନ ନିର୍ବାଚନରେ ଜନତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ପରେ ନିଜର ଅସ୍ତିତ୍ୱ କାହିର କରିବା ପାଇଁ ବିରୋଧୀ ଦଳମାନେ ଏହି ଆନ୍ଦୋଳନରେ ଯୋଗ ଦେଇଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି ଆନ୍ଦୋଳନରତ କୃଷକମାନଙ୍କର ଏକ ଗୋଷ୍ଠୀ କିଛି ନ୍ୟସ୍ତସ୍ୱାର୍ଥ ଥିବା ଲୋକଙ୍କଦ୍ୱାରା କବଳିତ ହୋଇଛନ୍ତି ତେବେ ସରକାର କୃଷି ସଂସ୍କାର ଉପରେ କୃଷକମାନଙ୍କର ରହିଥିବା ଯେକୌଣସି ଆପଭି ଦୂର କରିବା ଦିଗରେ ପ୍ରୟାସ କାରି ରଖିଛନ୍ତି

ଗତକାଲି ସନ୍ଧ୍ୟାରେ ଜାମ୍ମଠାରେ ଅନ୍ରଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର୍ କେକେ ଶର୍ମା ଏହି ସୂଚନା ଦେଇଛନ୍ତି

ଏହି ନିର୍ବାଚନରେ ବିକେପିକୁ ଉଲ୍ଲେଖନୀୟ ସଫଳତା ମିଳିପାରିଛି

ପ୍ରକାଶ ଜାବ୍ଡେକର ବରିଷ୍ଣ ବିକେପି ନେତା ତଥା କେନ୍ଦ୍ର ସ୍ନଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ସମ୍ପ୍ରତି ସମାପ୍ତ ହୋଇଥିବା ରାଜ୍ୟ ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ନୀତି ପ୍ରତି ଜନସାଧାରଣଙ୍କର ବିଶ୍ୱାସକୁ ପ୍ରତିଫଳିତ କରୁଛି

ବିଟିସିର ମୁଖ୍ୟ କାର୍ଯ୍ୟକାରୀ ସଦସ୍ୟ ଭାବେ ଦଳ ପ୍ରମୋଦ ବୋରୋଙ୍କ ନାମକୁ ସ୍ୱପାରିସ୍ କରିଛି ବୋଲି ସେ କହିଛନ୍ତି ବିହାର ବିଧାନସଭା ନିର୍ବାଚନ ହେଉ କିମ୍ବା ବିଭିନ୍ନ ରାଜ୍ୟର ଉପନିର୍ବାଚନ ଅଥବା ତେଲଙ୍ଗାନାର ଜିଏଚ୍ଏମ୍ସି ନିର୍ବାଚନ ଲଦାଖ୍ର ଏଲଏଏଚ୍ଡିସି ନିର୍ବାଚନ କିମ୍ବା ରାଜସ୍ଥାନର ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ହେଉ ବିକେପି ସବ୍ରଥିରେ ଜନ ସମର୍ଥନ ହାସଲ କରିଚାଲିଛି ଶ୍ରୀ ଜାବ୍ଡେକର କହିଛନ୍ତି କଂଗ୍ରେସ କ୍ରମଶଃ ଏହାର ଜନ ସମର୍ଥନ ହରାଇ ଚାଲିଥିବାବେଳେ ଅପ୍ରାସଙ୍ଗିକ ହେବାରେ ଲାଗିଛି କୃଷକ ଦରିଦ୍ର ଅବହେଳିତ ଲୋକଙ୍କ ସମେତ ସମାଜର ସବ୍ରବର୍ଗର ବ୍ୟକ୍ତି ଏବଂ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକେ ପ୍ରଧାନମନ୍ତ୍ରୀଙ୍କ ବିକାଶମ୍ଭଳକ କାର୍ଯ୍ୟକ୍ରମର ସମର୍ଥନ କରୁଛନ୍ତି

ପୁଲିସ୍ ପକ୍ଷର୍ କୁହାଯାଇଛି ପୁଞ୍ କିଲ୍ଲାର ପୋଶନା ଅଞ୍ଚଳରେ କିଛି ଆତଙ୍କବାଦୀ ଅନ୍ରପ୍ରବେଶ କରିଥିବା ନିର୍ଦ୍ଦିଷ୍ଟ ସ୍ଚନା ପାଇବା ପରେ ପୁଲିସ୍ ଓ ସୁରକ୍ଷା ବାହିନୀ ପକ୍ଷରୁ ସେହି ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା ତଲାସି ଅଭିଯାନ ସମୟରେ ପୁଲିସ୍ ଲୁଚି ରହିଥିବା ସନ୍ତାସବାଦୀମାନଙ୍କୁ ଆତ୍ମସର୍ମଣ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେମାନେ ସ୍ୱରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ଉଭୟ ପକ୍ଷର ଗୁଳି ବିନିମୟରେ ଦୁଇ ଜଣ ସନ୍ତାସବାଦୀ ନିହତ ହୋଇଥିଲେ ଓ ଜଣଙ୍କୁ ଗିରଫ କରାଯାଇଥିଲା ସେମାନେ ଆତଙ୍କବାଦୀ ସଙ୍ଗଠନ ଲସ୍କରେ ତୋୟବା ସହ କଡିତ ଥିବା ଜଣାପଡିଛି ଜମ୍ମୁ କଶ୍କୀର ପୁଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ତ୍ତଣମ୍ଳଳ ସ୍ତରରେ ଗଣତାନ୍ତିକ ପ୍ରକ୍ରିୟାରେ ଚାଲିଥିବା ନିର୍ବାଚନକ୍ର ବ୍ୟାଘାତ କରିବା ପାଇଁ ଲସ୍କରେ ତୋୟବା ଏବଂ ଜୈଶେ ମହମ୍ମଦ ଆତଙ୍କବାଦୀଙ୍କ କାଶ୍ମୀରକୁ ପଠାଇବା ପାକିସ୍ତାନର ଆଉ ଏକ ହୀନ ପ୍ରୟାସ ସେ ଆହୁରି ମଧ୍ୟ କହିଛନ୍ତି ନିର୍ବାଚନ ପ୍ରକ୍ରିୟାରେ ବହୁ ସଂଖ୍ୟାରେ କାଶ୍ମୀରବାସୀ ଅଂଶଗ୍ରହଣ କରିବା ପାକିସ୍ତାନକ୍ ନିରାଶ କରିଛି